ଧନୁଯାତ୍ରା ପ୍ରମୁଖ ଆକର୍ଷଣ ହେଉଛି କଂସ ରାଜାଙ୍କ ମଥୁରା ଭ୍ରମଣ ମହାରାଜ କଂସ ପ୍ରତିଦିନ ଅପରାହ୍ବରେ ମଥୁରା ଭ୍ରମଶରେ ଯାଉଥିବାରୁ ଏହାକୁ ଦେଖିବାପାଇଁ ଜନସାଧାରଣଙ୍କ ମଧରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହେଉଛି

ନିକିତାଙ୍କ ସ୍ୱାମୀ ଲିପନ୍ ସାହୁଙ୍କ ବାପା ଲିଙ୍ଗରାଜ ସାହୁ ଓ ମାଆ କୁନ୍ତଳା ସାହୁ ସ୍ୱାସ୍ଥ୍ୟଗତ କାରଶ ଦର୍ଶାଇ ସମୟ ମାଗିଥିବା ପୁଲିସ୍ ସୂତ୍ରରୁ ସୂଚନା ମିଳିଛି